ଶାସକ ମେଣ୍ଟ ଏନ୍ଡିଏର ହରିବଂଶ ନାରାୟଣ ସିଂହ ଓ କଂଗ୍ରେସର ବିକେ ହରିପ୍ରସାଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ଉଭୟ ଗତକାଲି ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି ସଚିବାଳୟ ପକ୍ଷରୁ କୁହାଯାଇଛି ଆଜି ପୂର୍ବାହ୍ନରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମୌଖିକ ଭୋଟ୍ରେ ମତଦାନ ହେବ ଯଦି ଡିଭିଜନ୍ ହୁଏ ତେବେ ଭୋଟିଂ ମାଧ୍ୟମରେ ମତଦାନ କରାଯିବ

ଗତମାସରେ ପ୍ରଫେସର ପିକେ କୁରିଏନ୍ ଅବସର ନେବା ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଖାଲିପଡ଼ିଛି ଜଣେ ବରିଷ୍ଠ ସାମ୍ଭାଦିକ ଭାବେ ହରିବଂଶ ନାରାୟଣ ସିଂହ ବିହାରରୁ ପ୍ରତିନିଧିତ୍ୱ କରୁଛନ୍ତି ଅନ୍ୟପକ୍ଷରେ ବିକେ ହରିପ୍ରସାଦ କର୍ଣ୍ଣାଟକରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ଏସ୍ସି ଲ'ମେକର ଜଣେ ଲୋକ ପ୍ରତିନିଧିଙ୍କୁ ଫୌକଦାରୀ ମାମାଲାରେ କିପରି ଅଯୋଗ୍ୟ ଘୋଷିତ କରାଯାଇପାରିବ ସେ ସଂକ୍ରାନ୍ତରେ ଏକ ମାମଲାର ବିଚାର ଆକି ସ୍ୱପିମ୍କୋର୍ଟରେ ଆରମ୍ଭ ହେବ

ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ୍ ନେତୃତ୍ୱରେ ଗଠିତ ପାଞ୍ଚଜଣିଆ ସାୟିଧାନିକ ପୀଠ ଏହି ମାମଲାର ବିଚାର କରିବେ

ସିବିଆଇ କ୍ୟାମ୍ବ୍ରିକ୍ ଭାରତୀୟଙ୍କ ତଥ୍ୟ ଚୋରି ଅଭିଯୋଗରେ ବ୍ରିଟିଶ୍ ରାଜନୈତିକ ପରାମର୍ଶଦାତା ସଂସ୍ଥା କ୍ୟାମ୍ରିଜ୍ ଆନାଲିଟିକା ଏଣ୍ଡ୍ ଗ୍ରୋବାଲ୍ ସାଇନ୍ସ୍ ରିସର୍ଚ୍ଚ ବିରୋଧରେ ସିବିଆଇ ପ୍ରାଥମିକ ଅନ୍ତସନ୍ଧାନ ଆରମ୍ଭ କରିଛି ଏହି ସଂସ୍ଥା ଫେସ୍ବୁକ୍ଠାରୁ ବେଆଇନ ଭାବେ ଭାରତୀୟଙ୍କ ତଥ୍ୟାବଳୀ ସଂଗ୍ରହ କରିଥିବା ଅଭିଯୋଗ ଆସିଛି ଜଣେ ଅଧିକାରୀ କହିଛନ୍ତି କେନ୍ଦ୍ର ସରକାରଙ୍କଠାରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ମିଳିବା ପରେ ଏହି ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି ଏଭଳି ଅଭିଯୋଗରେ ସତ୍ୟାସତ୍ୟ ଅଛି କି ନାହିଁ ତାହା ପ୍ରଥମେ ତଦନ୍ତ କରାଯିବ ଯଦି କିଛି ତଦନ୍ତଯୋଗ୍ୟ ତଥ୍ୟ ମିଳେ ତେବେ ପୂର୍ଣ୍ଣାଙ୍ଗ ତଦନ୍ତ ଆରମ୍ଭ ହେବ

ଏଚ୍ସି ଦେଓରିଆ ଉତ୍ତର ପ୍ରଦେଶର ଦେଉରିଆ ବାଳିକା ଆଶ୍ରୟ ଗୃହ ଯୌନ ଶୋଷଣ ମାମଲାର ତଦନ୍ତ ପ୍ରକ୍ରିୟାକୁ ଆହ୍ଲାବାଦ ହାଇକୋର୍ଟ ଅନୁଧ୍ୟାନ କରିବେ ବୋଲି ସ୍ଥିର ହୋଇଛି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିବି ଭୋସ୍ଲେଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ଗତକାଲି ଏ ସମ୍ପର୍କରେ ଏକ ଆଦେଶ ଜାରି କରିଛନ୍ତି ରାଜ୍ୟରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନଦ୍ୱାରା ପରିଚାଳିତ ବିନ୍ଧ୍ୟବାସିନୀ ଆଶ୍ରୟ ଗୃହରେ ଯୌନ ନିର୍ଯାତନା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କୋର୍ଟ ନିଜ ତରଫରୁ ଏହି ଆଦେଶ ଦେଇଛନ୍ତି ଆଶ୍ରୟ ଗୃହ ମାଲିକ କିଛି ରାଜନେତାଙ୍କ ପ୍ରୋହାହନ ପାଉଥିବା କ୍ଷଣାପଡୁଛି ବୋଳି ଅଦାଲତ କହିଛନ୍ତି

ରାଜ୍ୟ ସରକାର ଗତ ମଙ୍ଗଳବାର ଦିନ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମଧ୍ୟ ଏହି ଘଟଣାର ତଦନ୍ତ କରିବା ନେଇ ଘୋଷଣା କରାଯାଇଛି

ସେହି ଆନ୍ଦୋଳନ ମୁମ୍ୟାଇର ଗୋଆଲିଆ ଟ୍ୟାଙ୍କ୍ ପଡ଼ିଆରୁ ଆରମ୍ଭ ହୋଇଥିଲା ଆଜିର ଦିନଟିକୁ ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ ଏହି ଉପଲକ୍ଷେ ଆକାଶବାଣୀର ସମାଚାର ସେବା ପ୍ରଭାଗ 'ନ୍ୟୁ ଇଣ୍ଡିଆ ଏଣ୍ଡ୍ ରେଲିଭାନ୍ସ ଅଫ୍ ଫ୍ରିଡମ୍' ଶୀର୍ଷକ ଏକ ଦ୍ୱିଭାଷିକ ରେଡ଼ିଓ ବ୍ରିଜ୍ କାର୍ଯ୍ୟକ୍ରମ ଆକି ରାତିରେ ପ୍ରଚାରିତ ହେବ

ଏଥିପାଇଁ ନାଗାସାକିର ଶାନ୍ତି ଉଦ୍ୟାନଠାରେ ସକାଳେ ଏକ ସମାବେଶର ଆୟୋଜନ କରାଯାଇଛି କାତିସଂଘର ମହାସଚିବ ଆଙ୍କୋନିଓ ଗୁଟେରସ୍ ଏଥିରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାରେ ସେ ପ୍ରଥମ କାତିସଂଘ ମହାସଚିବ

ୟୁଏସ୍ ରୁଷ୍ ବ୍ରିଟେନ୍ରେ ସେ ଦେଶର ଦୁଇ ନାଗରିକଙ୍କୁ ସ୍ନାୟୁ ଦୁର୍ବଳକାରୀ ରାସାୟନିକ ପଦାର୍ଥ ଫିଙ୍ଗି ହତ୍ୟା କରିବାକୁ ହୋଇଥିବା ଉଦ୍ୟମରେ ମସ୍କୋର ହାତ ଥିବା ଅଭିଯୋଗ ହେବା ପରେ ରୁଷ୍ ବିରୋଧରେ ଆମେରିକା ସାନି କଟକଣା ଜାରି କରିଛି ଆମେରିକା କହିଛି ବ୍ରିଟେନ୍ର ଜଣେ ନାଗରିକ ସର୍ଗେଇ ସ୍କ୍ରିପାଲ୍ ଓ ତାଙ୍କ କନ୍ୟା ୟୁଲିଆଙ୍କୁ ଏହି ରାସାୟନିକ ପଦାର୍ଥ ଫିଙ୍ଗି ଗତ ମାର୍ଚ୍ଚରେ ହତ୍ୟା ଉଦ୍ୟମ କରାଯାଇଥିଲା ଆନ୍ତର୍ଜାତିକ ଆଇନ ଅନୁସାରେ ରାସାୟନିକ ଓ କୈବିକ ଅସ୍ତ୍ରଶସ୍ତ ବ୍ୟବହାର ନିଷିଦ୍ଧ ହୋଇଛି ଏହାସଡ୍ୱେ ରୁଷ୍ ପକ୍ଷରୁ ଏହାର ବ୍ୟବହାର କରାଯାଇଥିବାରୁ ଆମେରିକା ପକ୍ଷରୁ ଏହି କଟକଣା ଜାରି କରାଯାଇଛି

ପାକ୍ ଇମ୍ରାନ୍ ପାକିସ୍ତାନର ଅପେକ୍ଷମାଣ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସେଦେଶର ଖାଇବର୍ ପାଖତୁନ୍ଖୋଆ ପ୍ରଦେଶର ନୃଆ ମୁଖ୍ୟମନ୍ତ୍ରୀ ଭାବେ ମେହମୁଦ୍ ଖାଁଙ୍କୁ ମନୋନୀତ କରିଛନ୍ତି ଗତମାସରେ ଅନୁଷ୍ଠିତ ପ୍ରାଦେଶିକ ନିର୍ବାଚନରେ ମେହମୁଦ୍ ଖାଁ ସ୍ୱାତ୍ ପ୍ରଦେଶର ଏକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ

ୟୁଏନ୍ ଚିଫ୍ ଜାତିସଂଘର ମହାସଚିବ ଆଙ୍କୋନିଓ ଗୁଟେରସ୍ ଚିଲିର ପୂର୍ବତନ ରାଷ୍ଟ୍ରପତି ମିଚେଲ୍ ବେଚେଲେଟ୍ଙ୍କୁ ଜାତିସଂଘ ମାନବାଧିକାର କମିଶନ୍ର ନ୍ତଆ ମ୍ରଖ୍ୟ ଭାବେ ମନୋନୀତ କରିଛନ୍ତି ଜାତିସଂଘ ସାଧାରଣ ପରିଷଦ ବୈଠକରେ ସୁଶ୍ରୀ ବେଚେଲେଟ୍ଙ୍କ ନିଯୁକ୍ତି ଅନୁମୋଦିତ ହେବା ପରେ ସେ ନ୍ତୁଆ ଦାୟିତ୍ୱ ଗ୍ରହଣ କରିବେ

ତେବେ ଇଂଲଣ୍ଡର ଅଲ୍ ରାଉଣ୍ଡର ବେନ୍ ଷ୍ଟୋକ୍ସ ଆଇନଗତ ବିବାଦରେ ଛନ୍ଦିହୋଇ ଏହି ମ୍ୟାଚ୍ ଖେଳୁ ନାହାନ୍ତି

ଅନ୍ୟପକ୍ଷରେ ବିଶ୍ୱର ଏକ ନମ୍ଭର ଟେଷ୍ଟ ଦଳ ଟିମ୍ ଇଣ୍ଡିଆ ଚୃଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିବାର ଆଶା ରହିଛି ଚେତେଶ୍ୱର ପ୍ରଜାରା ଓ ରବୀନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ଖେଳିବାର ସମ୍ଭାବନା ରହିଛି